ଏହି ଆନ୍ଦୋଳନ କେବଳ ଜଳ ସଂରକ୍ଷଣରେ ସୀମିତ ନ ରହି ସଂରକ୍ଷଣର ବିଭିନ୍ ମାର୍ଗ ଓ ଉପାୟ ଉପରେ ଗୁର୍ତ୍ ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତୀ କହିଛନ୍ତି

ଦେଶର ବିଭିନ୍ ଭାଗରେ ଜଳ ସଂରକ୍ଷଣ ପାଇଁ ଲୋକେ ଗ୍ରହଣ କର୍ଥଥବା ଉଦ୍ୟମ ସଂପର୍କରେ ପ୍ରଧାନମନ୍ତୀ ଏକ ତାଲିକା ପ୍ରଦାନ କରିବା ସହ କହିଛନ୍ତି ଯେ ଜଳସଂକଟର ସମାଧାନ ପାଇଁ କୌଶସି ଗୋଟିଏ ନିର୍ଦିଷ୍ଟ ଉପାୟ ନାହିଁ ବିଭିନ୍ ଉପାୟରେ ଏହି ସମସ୍ୟାର ସମାଧାନ କରାଯାଇ ପାରିବ

ଗ୍ରାମସଭା ମାଧ୍ୟମରେ ଏହି ସମସ୍ୟାର ସମାଧାନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି

କେତେକ ଉଦାହରଣ ଦେଇ ସେ କହିଛନ୍ତି ଯେ ଜାପାନ ଇଟାଲୀ ଏବଂ ଅନେକ ଦେଶରେ ଯୋଗଶିକ୍ଷା ପ୍ରଦାନ କରାଯାଉଛି

ଶ୍ରୀ ମୋଦି କହିଛନ୍ତି ଯେ ଦେଶର ଗଣତନ୍ତ ମହାନ ଏବଂ ଗୌରବୋଜ୍ୱଳ

ଏହି ସଂଖ୍ୟା ଆମେରିକାର ଜନସଂଖ୍ୟା ଏବଂ ସମଗ୍ର ୟୁରୋପର ଜନସଂଖ୍ୟାଠାରୁ ଅଧିକ ଏହା ଭାରତୀୟ ଗଣତନ୍ତର ବିରାଟ ଆକାର ଓ ଶକ୍ତିକୁ ପ୍ରଦର୍ଶନ କରୁଛି ନିର୍ବାଚନ ଭଳି ଏକ ବିରାଟ କାର୍ଯ୍ୟରେ ବ୍ୟବହୃତ ହୋଇଥିବା ବିପୁଳ ଲୋକଶକ୍ତି ଓ ସଂବଳ ସଂପର୍କରେ ସେ ସ୍ୟଚାଇଛନ୍ତି

ଏହି ଅବସରରେ ସେ ପ୍ରଖ୍ୟାତ ହିନ୍ଦୀ ଲେଖକ ପ୍ରେମ୍ଚାନ୍ଦ୍ଙ କାହାଣୀ ସଂପର୍କରେ ସୂଚନା ଦେଇ ସେ ସବୁର ବାର୍ତ୍ତା ଏବେ ମଧ୍ୟ ପ୍ରାସଙ୍ଗିକ

ଆଦିବାସୀ ପିଲାମାନଙ୍କ ପାଠପଢ଼ା କ୍ଷେତ୍ରରେ ଏହା ନୁଆ ରାସ୍ତା ଦେଖାଇଛି ଦୈନିକ ଜୀବନରେ ପଠନ ଅଭ୍ୟାସ ଉପରେ ସେ ଗୁରୁତ୍ ଦେବାକୁ କହିଛନ୍ତି